ଆସନ୍ତାକାଲି ଫାଇନାଲ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ ଏସ୍ସି ଆଡଲ୍ଟରୀ ବ୍ୟଭିଚାର ଏକ ଦଶ୍ଚନୀୟ ଅପରାଧ ଭାବେ ବିବେଚିତ କରୁଥିବା ଧାରାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି

କୋର୍ଟ କହିଛନ୍ତି ବ୍ୟଭିଚାର ଏକ ଦେୱାନୀ ମାମଲା ହୋଇପାରେ ଏବଂ ଛାଡ଼ପତ୍ର ପାଇଁ ଏହାକୁ ଆଧାର ଭାବେ ଗ୍ରହଣ କରାଯାଇ ପାରିବ କିନ୍ତୁ ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ

ବର୍ତ୍ତମାନ ଗ୍ରାମପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଗତି ତୁଳନାରେ ଏହା ଯଥେଷ୍ଟ ଅଧିକ

ଏହା ଦ୍ୱାରା ଦେଶରେ ଇଣ୍ଟରନେଟ୍ ନଥିବା ସବୁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହୋଇପାରିବ

ଏଇ ବର୍ଦ୍ଧିତ ଶୁଳ୍କ ଗତକାଲି ମଧ୍ୟ ରାତ୍ରିରୁ ଲାଗୁ ହୋଇଛି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଞ୍ଜପ୍ତିରେ କୃହାଯାଇଛି ସରକାର ଆମଦାନି ବାବଦ ବ୍ୟୟ ହ୍ରାସ କରିବା ପାଇଁ ଅଣ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି ଏହାଫଳରେ ବୈଦେଶିକ ବିନିମୟ ମୁଦ୍ରା ଖର୍ଚ୍ଚ ନିୟନ୍ତିତ ହୋଇପାରିବ ଏବେ ଦେଶର ଆମଦାନୀ ବ୍ୟୟ ଓ ରପ୍ତାନୀ ଆୟ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି ରପ୍ତାନୀଠାରୁ ଆମଦାନୀ ବାବଦ ଖର୍ଚ୍ଚ ବଳି ପଡ଼ୁଥିବାରୁ ତାହାକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି

ଏହାଛଡ଼ା ବିଭିନ୍ନ ପ୍ରକାର ଗହଶା ରୋଷେଇ ଘରେ ବ୍ୟବହୃତ ସାମଗ୍ରୀ ସୁଟକେଶ ଓ କେତେକ ପ୍ଲାଷ୍ଟିକ୍ ସାମଗ୍ରୀର ଆମଦାନୀ ଶୁଳ୍କକୁ ମଧ୍ୟ ବୃଦ୍ଧି କରାଯାଇଛି

ଏସ୍ସି ଆଧାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାୟିଧାନିକ ଦୃଷ୍ଟିରୁ ବୈଧ ଘୋଷଣା କରିଛନ୍ତି ତେବେ ଆଧାରକୁ ବ୍ୟାଙ୍କ୍ ଆକାଉଣ୍ଟ୍ ମୋବାଇଲ୍ ଫୋନ୍ ଓ ସ୍କୁଲ୍ରେ ନାମଲେଖା ସମେତ ଅନ୍ୟାନ୍ୟ କାର୍ଯ୍ୟପାଇଁ ସଂଯୋଗ କରିବା ନିୟମକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି

କିନ୍ତୁ ବ୍ୟାଙ୍କ୍ ଜମାଖାତା ଖୋଲିବା ଏବଂ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନେ ମୋବାଇଲ୍ ଫୋନ୍ ସଂଯୋଗ ପ୍ରଦାନରେ ଏହାକୁ ବାଧ୍ୟତାମୂଳକ କରିପାରିବେ ନାହିଁ ଅନୁପ୍ରବେଶକାରୀଙ୍କୁ ଆଧାର ପ୍ରଦାନ ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏକ ନୂଆ କମିଶନ ସ୍ଥାପନ ପାଇଁ ସଂସଦରେ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ଏହି ଅଧ୍ୟାଦେଶ ବଳବତ୍ତର ରହିବ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ଅନୁମୋଦନ କରିବା ପରେ ରାଷ୍ଟ୍ରପତି ଏଥିରେ ସ୍ୱାକ୍ଷର କରିଛନ୍ତି ସେ କହିଛନ୍ତି ଭାରତୀୟ ଭେଷଜ ପରିଷଦ ପାଇଁ ନିର୍ବାଚିତ କମିଟିର କାର୍ଯ୍ୟକାଳ ଶୀଘ୍ର ସରିଯାଉଥିବାରୁ କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ କମିଟି ଜରିଆରେ ପରିଷଦ ପରିଚାଳନା ପାଇଁ ଆବଶ୍ୟକତା ଦେଖାଦେଇଛି ଭାରତୀୟ ଭେଷଜ ପରିଷଦ ପରିଚାଳନା ପାଇଁ କମିଟିରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ଓ ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିଆ ଅନ୍ତର୍ଭୁକ୍ତ ଅଛନ୍ତି ଏଠାରେ ସ୍କରଣଯୋଗ୍ୟ ଭାରତୀୟ ଭେଷଜ ପରିଷଦ ବଦଳରେ ଜାତୀୟ ଭେଷଜ ଆୟୋଗ ଗଠନ ପାଇଁ ଏକ ବିଲ୍ ପାର୍ଲାମେଷ୍ଟ୍ରେ ବିଚାରାଧୀନ ରହିଛି ପିଏମ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜନକ ଜାତିସଂଘ 'ଚମ୍ପିୟନ୍ ଅଫ୍ ଦି ଆର୍ଥ' ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ନୀତିଗତ ନିଷ୍କଭି ଗ୍ରହଣରେ ନେତୃତ୍ୱ ତଥା ଆନ୍ତର୍ଜାତିକ ସୌରସଂଘ ମାଧ୍ୟମରେ ବିକ୍ସ ଶକ୍ତି ଉହର ଉପଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଜାତିସଂଘର ପରିବେଶ ବିଭାଗ ପକ୍ଷରୁ ଏଇ ପୁରସ୍କାର ପ୍ରଦାନ କରାଯାଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଧ୍ୟ ଏଇ ସମ୍ମାନ ପାଇଁ ମନୋନିତ ହୋଇଛନ୍ତି

ସୁଷମା କ୍ଲାଇମେଟ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପଦକ୍ଷେପରେ ପ୍ରମୁଖ ଭୂମିକା ନେବାକୁ ଚାହେଁ ଗତକାଲି ନିଓ୍ୱର୍କରେ ଜାତିସଂଘ ସାଧାରଣ ପରିଷଦ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ମୁକାବିଲା ଭାରତର ନୀତିର ମୂଳରେ ରହିଛି କାରଣ ଭାରତ ପୃଥିବୀକୁ ମାଆ ଭାବେ ଗ୍ରହଣ କରିଆସିଛି ଅଜିତ ଡୋଭାଲ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଇରାନ୍ର ରାଜଧାନୀ ତେହେରାନଠାରେ ଆୟୋକିତ ଏକ ବୈଠକରେ ଗତକାଲି ଉଦ୍ବୋଧନ ଦେବା ଅବସରରେ ଆତଙ୍କବାଦର ମୁକାବିଲା ପାଇଁ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏହି ଲଢ଼େଇ ଲଢ଼ିବାକୁ ଭାରତ ଅଙ୍ଗିକୃତ ଇସଲାମିକ୍ ଷ୍ଟେଟ୍ ଭଳି ଯେଉଁସବୁ ଆତଙ୍କବାଦୀ ସଂଗଠନ ଆତଙ୍କବାଦର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ତାହା ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଭାରତ ପ୍ରସ୍ତୁତ ଭଲ ଆତଙ୍କବାଦ ଓ ମନ୍ଦ ଆତଙ୍କବାଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଯେକୌଣସି ଆତଙ୍କବାଦ ବିଶ୍ୱ ଶାନ୍ତିପ୍ରତି ଏକ ବିପଦ ବୋଲି ସେ କହିଛନ୍ତି ସୀମାପାର ଆତଙ୍କବାଦର ଦୂଢ଼ ମୁକାବିଲା ସହ ଯେଉଁସବୁ ରାଷ୍ଟ୍ର ଏହାକୁ ପ୍ରେସାହିତ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ଡିଫେନ୍ ପରାକ୍ରମ ପର୍ବ ଭାରତୀୟ ସଶସ୍ତ୍ରବାହିନୀର ସାହସ ବୀରତ୍ୱ ଓ ବଳିଦାନର ପ୍ରଦର୍ଶନ ପାଇଁ ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ପରାକ୍ରମ ପର୍ବ ପାଳିତ ହେବ ଏହି ଅବସରରେ ନ୍ତଆଦିଲ୍ଲୀର ରାଜପଥ ଅନ୍ତର୍ଗତ ଇଣ୍ଡିଆ ଗେଟ୍ ଲନ୍ରେ ମୁଖ୍ୟ ସମାରୋହ ଆୟୋଜନ କରିବାକୁ ଚଡ଼ାନ୍ତ ହୋଇଛି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଇଣ୍ଡିଆଗେଟ୍ ଲନ୍କୁ ଯାଇ ପରାମକ୍ରମ ପର୍ବର ଶ୍ରଭାରମ୍ଭ କରିବେ ଜେକେ ଗନ୍ଫାଇଟ୍ ଜାମ୍ମୁ କାଶ୍ମୀରର ଅନନ୍ତନାଗ କିଲ୍ଲାସ୍ଥିତ ଗାଜିଗୁଣ୍ଡ ଅଞ୍ଚଳରେ ଘଟିଥିବା ସଂଘର୍ଷରେ ଜଣେ ସେନାବାହିନୀ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଅଜ୍ଞାତ ସନ୍ତ୍ରାସବାଦୀର ମୃତ୍ୟୁ ଘଟିଛି ଆଜି ବଡ଼ିଭୋରୁ ସେହି ସଂଘର୍ଷ ଆରମ୍ଭ ହୋଇଥିଲା ଓ ସଂଘର୍ଷର ଅବସାନ ଘଟିଥିବା କଥା ଜଣାପଡ଼ିଛି ବଡ଼ଗାମ ଜିଲ୍ଲାରେ ଆଉ ଏକ ସଂଘର୍ଷ ଘଟିଥିବାର ଖବର ମିଳିଛି